ଲୋକମାନଙ୍କୁ ଭୁଲ୍ ପଥରେ ପରିଚାଳିତ ନ କରିବା ପାଇଁ ସେ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି ମୂଳୋତ୍ପାଟନ ପାଇଁ ତାଙ୍କ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି କେରଳର ତ୍ରିସୁର୍ଠାରେ ଗତକାଲି ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ଦେଶର ପ୍ରଗତିରେ ବାଧା ସୃଷ୍ଟି ନକରିବା ଏବଂ ଲୋକମାନଙ୍କୁ ଭୁଲ୍ ରାସ୍ତାରେ ପରିଚାଳିତ ନ କରିବା ପାଇଁ ସେ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧୀ ଦଳଗୁଡ଼ିକର ସମ୍ଘିଧାନ ପ୍ରତି ଆତଦ୍ୟି ସମ୍ମାନ ନାହିଁ ସାବରୀମାଳା ପ୍ରସଙ୍ଗ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି କେରଳର ସାଂସ୍କୃତିକ ପରମ୍ପରା ପ୍ରତି ଏବେ ବାରମ୍ଘାର ଆକ୍ରମଣ କରାଯାଉଛି ରାଜ୍ୟରେ ଶାସକ ଏଲ୍ଡିଏଫ୍ ସରକାର ସାଂସ୍କୃତିକ ପରମ୍ପରା ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି ଏବଂ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଦ୍ୱାରା ପରିଚାଳିତ ବିରୋଧୀପକ୍ଷ ଦୋମୁହାଁ ନୀତି ଅବଲମ୍ଭନ କରୁଥିବା ସେ ଅଭିଯୋଗ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ମହିଳାମାନଙ୍କୁ କ୍ଷମତାପନ୍ନ କରିବା ପାଇଁ କୌଣସି ବିରୋଧୀ ଦଳଗୁଡ଼ିକ ପ୍ରକୃତରେ ଚାହୁଁ ନାହାନ୍ତି କାରଣ ତିନି ତଲାକ୍ ଏବଂ ମହିଳାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ ବିରୋଧୀ ଦଳଗୁଡ଼ିକ ନାନା ପ୍ରକାରର ମତ ଦେଉଥିବାରୁ ସେମାନଙ୍କର ପ୍ରକୃତ ଆଭିମୁଖ୍ୟ ପଦାରେ ପଡ଼ିଛି କୋଚି ସ୍ଥିତ ଭାରତ ପେଟ୍ରୋଲିୟମ୍ ନିଗମର ସମ୍ପ୍ରସାରିତ ସମନ୍ଧିତ ତୈଳ ବିଶୋଧନାଗାରକୁ ଶ୍ରୀ ମୋଦି ଲୋକାର୍ପିତ କରିଛନ୍ତି ସେଠାରେ ଏକ ପେଟ୍ଟୋ ରସାୟନ କାରଖାନାର ମଧ୍ୟ ସେ ଶିଳାନ୍ୟାସ କରିଛନ୍ତି

କୋଚି ସ୍ଥିତ ଭାରତୀୟ ତେିଳ ନିଗମର ଏଲ୍ପିଜି ଷ୍ଟୋରେଜ୍ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଥିବା ବେଳେ ଇଟୁ ମାନୁର୍ଠାରେ କୁଶଳତା ବିକାଶ ପ୍ରତିଷ୍ଠାନର ଦ୍ୱିତୀୟ ପରିସର ପାଇଁ ଶିଳାନ୍ୟାସ କରିଛନ୍ତି ପୂର୍ବରୁ ଶ୍ରୀ ମୋଦି ତାମିଲନାଡୁର ମଦୁରାଇଠାରେ ନିଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ ଏମସ୍ର ଶିଳାନ୍ୟାସ କରିଥିଲେ

ଦେଶରୁ ଦୁର୍ନୀତି ଓ ପ୍ରିୟାପ୍ରୀତି ଦୂର କରିବା ପାଇଁ ସରକାର ଫଳପ୍ରଦ ପଦକ୍ଷେପ ନେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଅର୍ଥନୈତିକ ଅପରାଧୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ଗଡ଼କରୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ ଆକି ରାଜସ୍ଥାନରେ ଚାରୋଟି କ୍ରାତୀୟ ରାଜପଥ ପ୍ରକଳ୍ପର ଶୁଭାରୟ ଓ ଶିଳାନ୍ୟାସ କରିବେ ଏଥିମଧ୍ୟରେ ବିକାନିରରେ ତିନୋଟି ଓ ନାଗୌରରେ ଗୋଟିଏ ପ୍ରକଳ୍ପ ରହିଛି

ଦ୍ୱିତୀୟ ପ୍ରକଳ୍ପଟି ହେଲା ଖଜୁଆଲା ପୋଗଳ ଓ ପୋଗଲ ଦନ୍ତୁର ଜଗାସର ଗୋକୁଲ ଗୋଡୁ ରଞ୍ଜିତପୁରା ଚରନୱାଲା ନୌଖାବାପ୍ ସେକ୍ସନ୍କୁ ଚାରିଲେନ୍ ଓ ଦୁଇ ଲେନ୍ ବିଶିଷ୍ଟ କରିବା

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଗଡ଼କରୀ କହିଛନ୍ତି ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ଦ୍ୱାରା ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ପପ୍ନ ସାକାର ହୋଇଛି ମୁଖ୍ୟମନ୍ତ୍ରୀ ମନୋହର ପାରିକର କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଗୋଆର ପୂର୍ତ୍ତ ବିଭାଗ ମନ୍ତ୍ରୀ ରାମକ୍ରିଷ୍ଣ ଧୋଆଲିକର୍ ପ୍ରମୁଖ ଏହି ଅବସରରେ ଉଦ୍ବୋଧନ ଦେଇଥିଲେ ମାନ୍ତୋଭି ନଦୀ ଉପରେ ଏହା ହେଉଛି ତୃତୀୟ ସେତୁ ଏହି ସେତୁ ପାଣାଜୀ ସକିଲ୍ ଏବଂ ପାଣାଜୀ ପ୍ରବେଶ ପଥରେ ଟ୍ରାଫିକ୍ ଭିଡ଼କୁ ହ୍ରାସ କରିବ

ଫାଇନାନ୍ସ ମିନିଷ୍ଟର ଅର୍ଥମନ୍ତ୍ରୀ ପିୟିଷ ଗୋଏଲ୍ ରାଷ୍ଟ୍ରାୟତ ବ୍ୟାଙ୍କ୍ ମୁଖ୍ୟମାନଙ୍କ ସହ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ମିଳିତ ହୋଇ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉପସ୍ଥିତ ପରିସ୍ଥିତି ଏବଂ ବ୍ୟାଙ୍କ୍ଗୁଡ଼ିକର ଆର୍ଥିକ ଅବସ୍ଥାରେ ଉନ୍ନତି ଆଶିବା ପାଇଁ ଉପାୟଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରିବେ

ବୈଠକରେ ଏମ୍ଏସ୍ଏମ୍ଇ କୃଷି ଓ ଖୁଚୁରା କ୍ଷେତ୍ରରେ ଋଣ ପ୍ରବାହ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି

ଜିନ୍ଦ ହରିଆଣାର ଜିନ୍ଦ ବିଧାନସଭା ଆସନ ପାଇଁ ଆଜି ଉପନିର୍ବାଚନ ଅନୁଷ୍ଠିତ ହେଉଛି

ସି ମ୍ୟାଟ୍ ଜି ପ୍ୟାଟ୍ ଜାତୀୟ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ଏନ୍ଟିଏ ଦ୍ୱାରା କମନ୍ ମ୍ୟାନେଜ୍ମେଣ୍ଟ ଆଡମିଶନ୍ ପରୀକ୍ଷା ସି ମ୍ୟାଟ୍ ଏବଂ ଗ୍ରାଜୁଏଟ୍ ଫାର୍ମାସି ଆପ୍ଟିଚ୍ୟୁଡ୍ ଟେଷ୍ଟ ଜି ପ୍ୟାଟ୍ ପରୀକ୍ଷା ଆଜି କରାଯିବ

ଡିଡି ନ୍ୟାସ୍ନାଲ୍ ଡିଡି ନ୍ୟୁଜ୍ ଏବଂ ଡିଡି ଇଣ୍ଡିଆ ତଥା ଅନ୍ୟାନ୍ୟ ୱେବ୍ସାଇଟ୍ରେ ଆସନ୍ତାକାଲି ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ ମହାରାଷ୍ଟ୍ର ରାଜ୍ୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ବିଭାଗର କଣେ ଅଧିକାରୀ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ସ୍କୁଲ୍ରେ ପ୍ରଦର୍ଶନ କରାଇବା ଅନିବାର୍ଯ୍ୟ ନୁହେଁ ବୋଲି ଏ ସଂପର୍କରେ କାରି ହୋଇଥିବା ନିର୍ଦ୍ଦେଶ ନାମାରେ ଉଲ୍ଲେଖ କରାଯାଇଛି କେନ୍ଦ୍ରୀୟ ନିୟମାବଳୀ ଅନୁଯାୟୀ ସ୍କୁଲ୍ଗୁଡ଼ିକୁ କେବଳ ଏ ସଂପର୍କରେ ସୂଚନା ଦିଆଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି ଦିଲ୍ଲୀ ଟ୍ରାଫିକ୍ ରାଜଧାନୀ ଦିଲ୍ଲୀରେ ଧ୍ୱଜାବତରଣ ଉତ୍ସବ ପାଇଁ ମଧ୍ୟ ଦିଲ୍ଲୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଇଛି

ରଫିମାର୍ଗ ରାଇସିନା ରୋଡ୍ କ୍ରିଷ୍ଣମେନନ୍ ମାର୍ଗ ସି ହେକ୍ସା ଗାଓଁ ଦାରା ଶିଖୋଁ ରୋଡ୍ରେ ଆଂଶିକ ଭାବେ ଯାନବାହାନ ଚଳାଚଳ ବନ୍ଦ ରହିବ ରଫିମାର୍ଗ ଏବଂ ସି ହେକସା ଗାଓଁ ରୋଡ୍ରେ ରାତି ସାତଟାରେ ଆଲୋକିତ ଜଳଫୁଆରା ଦେଖିବାକୁ ଆସୁଥିବା ଲୋକମାନଙ୍କ ପାଇଁ ପୁଲିସ୍ ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି

ତଲହା ପୋଡରିକ୍ ନାମକ ଏହି ବ୍ୟକ୍ତି ଆଇଏସ୍ଆଇଏସ୍ ଦ୍ୱାରା ଅନୁପ୍ରାଣିତ ହୋଇଥିବାର ଅଭିଯୋଗ ହୋଇଛି ସାମୁହିକ ଉତ୍ସବଗୁଡ଼ିକରେ ବିଷାକ୍ତ ରସାୟନ ରଖିବା ପାଇଁ ସେ ଯୋଜନା କରିଥିଲା

କ୍ରିକେଟ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୂତୀୟ ଦିନିକିଆ କ୍ୱିକେଟ୍ ମ୍ୟାଚ୍ ଆଜି ମାଉଣ୍ଟ ମ୍ରଙ୍ଗାନ୍ଦଇଠାରେ ଖେଳାଯିବ ଭାରତୀୟ ସମୟ ସକାଳ ସାଢ଼େ ସାତଟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବ

ଚତ୍ର୍ଥ ମ୍ୟାଚ୍ ଆସନ୍ତା ଗୁରୁବାର ଦିନ ହାମିଲଟନ୍ଠାରେ ଖେଳାଯିବ